ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ଐତିହାସିକ ମୁହୂର୍ତ୍ତର ପ୍ରଶଂସା କରିଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଇଏନ୍ଏସ୍ ଅରିହନ୍ତର ଏହି ସଫଳତା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଅରିହନ୍ତ ପ୍ରଥମ ପ୍ରତିରୋଧ ପହରା ସମ୍ପର୍ଷ୍ଣ କରିଥିବାରୁ ଭାରତୀୟ ନୌବାହିନୀ ଓ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ କୋବିନ୍ଦ୍ କହିଛନ୍ତି ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ବୁଡ଼ାକାହାଜ ସଫଳତାର ସହ ତାହାର ଅଭିଯାନ ସମ୍ପର୍ଶ୍ଣ କରିଥିବାରୁ ଦେଶର ନିରାପତ୍ତା ପ୍ରସ୍ତୁତିରେ ଏହା ଏକ ଗୁର୍ତ୍ୱପୂର୍ଣ୍ଣ ମାଇଲ୍ସ୍ତମ୍ଭ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏନ୍ଏସ୍ ଅରିହନ୍ତର ସମସ୍ତ କର୍ମଚାରୀ ଓ ଯେଉଁମାନେ ଏହା ସହ କଡ଼ିତ ସେମାନଙ୍କ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନିଜ ବାସଭବନରେ ଏହାର ସମସ୍ତ କର୍ମଚାରୀ ଓ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ କହିଛନ୍ତି ଏକ ବିଶ୍ୱସନୀୟ ପରମାଣୁ ପ୍ରତିରୋଧ ବ୍ୟବସ୍ଥା ବର୍ତ୍ତମାନ ସମୟ ପାଇଁ ସବୁଠୁ ବେଶି ଆବଶ୍ୟକ ଓ ଆଇଏନ୍ଏସ୍ ଅରିହନ୍ତର ସଫଳତା ସେହିମାନଙ୍କୁ ଉଚିତ ଜବାବ ଦେବ ଯେଉଁମାନେ ଭାରତକୁ ପରମାଣୁ ଧମକ ଚମକ ଦେଇଆସୁଛନ୍ତି

ପିଏମ୍ କେଦାରନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଦୀପାବଳି ଅବସରରେ ଆସନ୍ତାକାଲି କେଦାରନାଥ ଯିବେ

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଦୂଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ଏହି ପର୍ଯ୍ୟାୟର ଅଧିକାଂଶ ଆସନଗୁଡ଼ିକ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ହୋଇଥିବାରୁ ଏହି ସମ୍ଘେଦନଶୀଳ ଅଞ୍ଚଳରେ ପ୍ରାର୍ଥୀମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ବହୁ ବିଶିଷ୍ଟ ରାଜନେତା ଓ ମନ୍ତ୍ରୀ ଗତକାଲି ସେମାନଙ୍କର ମନୋନୟନପତ୍ ଦାଖଲ କରିଛନ୍ତି ଶୁକ୍ରବାର ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ କରାଯାଇ ପାରିବ

ତେବେ କୁଖ୍ୟାତ ମାଓନେତା ରଣଦେବ ଏହି ଗୁଳି ବିନିମୟ ସମୟରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛି

ଗଜନୀ ପ୍ରାଦେଶିକ ଗଭର୍ଣ୍ଣରଙ୍କ ମୁଖପାତ୍ର ଆରିଫ୍ ନୁରି କହିଛନ୍ତି ପୂର୍ବ ଗଜନୀ ପ୍ରଦେଶରେ ନୃତନ ଭାବେ ପ୍ରତିଷ୍ଠା କରାଯାଇଥିବା ମିଳିତ ଆଫଗାନ ସୈନ୍ୟ ଓ ପୁଲିସ୍ ତନଖି କେନ୍ଦ୍ରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା

ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ଏବଂ ପିଭି ସିନ୍ଧୁ ଭାରତୀୟ ଦଳର ନେତୃତ୍ୱ ନେବେ

ଟିଏନ୍ ଦିଓ୍ବାଲି ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନ ଏବଂ ତାମିଲନାଡୁର ପ୍ରାୟ ସବୁସ୍ତାନରେ ଆଜି ଦୀପାବଳି ପର୍ବ ପାରମ୍ପରିକ ରୀତି ଓ ହର୍ସୋଲ୍ଲାସ ମଧ୍ୟରେ ପାଳିତ ହେଉଛି ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ରାଜନୈତିକ ଦଳର ନେତା ଆଲୋକର ପର୍ବ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି